ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିରାପତ୍ତା ସମୃଦ୍ଧି ଓ ସମ୍ମାନର ସହ ସମସ୍ତେ ବଞ୍ଚବାପାଇଁ ନବଭାରତ ଗଠନ ସକାଶେ ସେ ପ୍ରତିଶ୍ରତିବଦ୍ଧ ଅଛନ୍ତି କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧି କହିଛନ୍ତି ତାଙ୍କ ଦଳ କ୍ଷମତାକ୍ ଆସିଲେ ଦେଶର ଗରିବମାନଙ୍କ ଆର୍ଥକ ସ୍ଥିତି ସୁଧାରିବ

ବୈଶାଖୀ ଓ ରାମନବମୀ ପର୍ବ ଆଜି ପାଳନ କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଷ୍ଣାଟକ ଓ ତାମିଲ୍ନାଡ଼ୁରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଆକି ସନ୍ଧ୍ୟାରେ ମାଙ୍ଗାଲୁରୁଠାରେ ଏକ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଏହି ନିର୍ବାଚନ କେବଳ ଜଣେ ପ୍ରଧାନମନ୍ତ୍ରୀ କିମ୍ବା ସରକାରଙ୍କୁ ବାଛିବା ପାଇଁ ନୁହେଁ ଏକବିଂଶ ଶତାବ୍ଦୀରେ ନବଭାରତ ଗଠନ ପାଇଁ ଏହି ନିର୍ବାଚନର ଲକ୍ଷ୍ୟ ସ୍ୱଚ୍ଚତା ସାଧୁତା ଏବଂ 'ସବ୍କା ସାଥ୍ ସବ୍କା ବିକାଶ' ତାଙ୍କ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି ମହ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲାଯିବ ଏବଂ ମହ୍ୟସମ୍ପଦ ଯୋଜନା ସବୁ ମହ୍ୟଜୀବୀମାନଙ୍କୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବରୁ ତାମିଲ୍ନାଡୁର ତେନିଠାରେ ଏକ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଏକ ନ୍ତଆ ଭାରତ ଗଠନ କରିବାକୁ ସେ ଚାହୁଁଛନ୍ତି ଯେଉଁଠି ସମସ୍ତେ ନିରାପଦ ସମୃଦ୍ଧି ଓ ସମ୍ମାନର ସହ ବଞ୍ଚପାରିବେ ଦ୍ରୁତ ପ୍ରଗତି କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରତିଷ୍ଠା ଲାଭ କରୁଥିବା ସେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ରାମନାଥପୁରମ୍ଠାରେ ମଧ୍ୟ ଉଦ୍ବୋଧନ ଦେଇଛନ୍ତି କର୍ଣ୍ଣାଟକ ରାହ୍ୱଲ୍ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କର୍ଷାଟକର କୋଲାର୍ ଓ ଚିତ୍ରଦୁର୍ଗାଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି

ଶ୍ରୀ ଗାନ୍ଧି କହିଛନ୍ତି ଋଣ ପରିଶୋଧ କରିପାରି ନ ଥିବା କୃଷକମାନଙ୍କୁ ଜେଲ୍ ଦଶ୍ଚ ଦିଆଯିବ ନାହିଁ ଏବଂ କୃଷକମାନଙ୍କ ପାଇଁ ପୃଥକ୍ ବଜେଟ୍ କରାଯିବ

ବିଜେପି କଂଗ୍ରେସ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାର ବିଭିନ୍ନ ବିଭାଗର ଅର୍ଥକୁ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀମାନଙ୍କ ସକାଶେ ଖର୍ଚ୍ଚ କର୍ଥିବା ବିଜେପି ଅଭିଯୋଗ କରିଛି ବିଜେପି ମ୍ରଖପାତ୍ର ମନାଖୀ ଲେଖି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ କହିଛନ୍ତି ଅବକାରୀ ସହରାଞ୍ଚଳ ଶକ୍ତି ଓ ପୌଷ୍ଟିକତା ବିଭାଗର ଅର୍ଥକୁ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ କରାଯାଉଛି

ଇସି ସିଜ୍ଡ୍ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ମଦ ନିଶା ଔଷଧ ସୁନା ଓ ଉପଢୌକନ ଜବତ କରାଯାଇଛି

ଗୋଭ୍ଟ୍ ରାଫେଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କୌଣସି ବେସରକାରୀ କମ୍ପାନୀକ୍ତ ଟିକସ ଛାଡ଼ ସହ ରାଫେଲ୍ ଲତ୍ରଆ ବିମାନ ଚୂକ୍ତିକ୍ ଯୋଡ଼ିବା ଠିକ୍ ନୃହେଁ ଏବଂ ଲୋକମାନଙ୍କୁ ଭୂଲ୍ ତଥ୍ୟ ଦେବାପାଇଁ ଏଭଳି ମନ୍ଦ ଉଦ୍ୟମ କରାଯାଉଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଏକ ବେସରକାରୀ କମ୍ପାନୀକ୍ ଟିକସ ଛାଡ଼ ଏବଂ ରାଫେଲ୍ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ ଏହି ବିବୂଭିରେ କୁହାଯାଇଛି ଟିକସ ଛାଡ଼ର ସମୟ ଏବଂ ବର୍ତ୍ତମାନର ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳ ସମୟକ୍ର ରାଫେଲ୍ ଚ୍ଚକ୍ତି ସହ ପିଛିଲା ଭାବେ ଯୋଡ଼ାଯିବା ଅନ୍ତଚିତ କଂଗ୍ରେସ ରାଫେଲ୍ ଅନିଲ୍ ଅମ୍ଘାନୀଙ୍କ କମ୍ପାନୀକ୍ ଫ୍ରାନ୍ସ ସରକାର ଶ୍ରଳ୍କ ଛାଡ଼ କରିଥିବା ସେ ଦେଶର ସମ୍ଘାଦପତ୍ରରେ ପ୍ରକାଶିତ ଖବର ଉପରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ କହିଛି ରାଫେଲ୍ ଲଢୁଆ ବିମାନ ଚୁକ୍ତିରେ ଦୁର୍ନୀତିର ସ୍ତର ଓ କାହାକୁ ଅର୍ଥ ଦିଆଯାଇଛି ତାହା ପଦାରେ ପଡ଼ିଯାଇଛି ପାର୍ଟି ମୁଖପାତ୍ର ରଣଦୀପ ସ୍ନର୍ଯ୍ୟେୱାଲା ଆକି ଅପରାହ୍ନରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏନ୍ଡିଏ ସରକାର ରାଫେଲ୍ କ୍ରୟ ଚୁକ୍ତିରେ ସ୍ୱାକ୍ଷର କରିବା ପରେ ସେହି ଟିକସ ଛାଡ଼ କରାଯାଇଥିଲା ତେଣୁ ରାଫେଲ୍ ଲଢୁଆ ବିମାନ କ୍ରୟ କ୍ଷେତ୍ରରେ ଟଙ୍କା ଦେଶନେଣ ହୋଇଥିବାର ଏହା ସ୍ୱଷ୍ଟ ପ୍ରମାଣ ନୃହେଁ କି ବୋଲି ସେ ପ୍ରଶ୍ରୁବାଚୀ ଉଠାଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର୍ ମାଧ୍ୟମରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅପରାହ୍ନରେ ଉପରାଷ୍ଟ୍ରପତି ଜାଲିଆଁୱାଲାବାଗ୍ ଯାଇ ଶହୀଦ୍ମାନଙ୍କ ସ୍କାରକୀରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ସେଠାରେ ସେ ଏକ ସ୍କାରକୀ ଡାକଟିକଟ ମଧ୍ୟ ଉନ୍କୋଚନ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ସକାଳେ ଶହୀଦ୍ମାନଙ୍କ ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ

ଜେକେ କିଲ୍ଡ୍ ଦକ୍ଷିଣ କାଶ୍ମୀରର ସୋପିୟାଁ ଅନ୍ତର୍ଗତ ଗହନ୍ଦ ଅଞ୍ଚଳରେ ଆଜି ସକାଳେ ମିଳିତ ନିରାପତ୍ତା ବାହିନୀ ସହ ଗୁଳିଗୋଳା ବିନିମୟରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଘଟଣାସ୍ଥଳରୁ ଗୁଳିଗୋଳା ଓ ଅସ୍ତ୍ରଶସ୍ତ ଜବତ କରାଯାଇଛି ବୈଶାଖୀ ପଞ୍ଜାବ ହରିୟାଣା ଏବଂ ଚଣ୍ଡୀଗଡ଼ ସମେତ ଉତ୍ତରେ ଫସଲ ଅମଳର ପର୍ବ ବୈଶାଖୀ ଆଜି ପାଳନ କରାଯାଉଛି ଲୋକମାନେ ପୁଷ୍କରିଣୀ କେନାଲ୍ ଓ ନଦୀଗୁଡ଼ିକରେ ବୁଡ଼ ପକାଇସାରି ମେଳା ଉହବରେ ଯୋଗ ଦେଇଛନ୍ତି ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ କରାଯାଉଛି

ଆସନ୍ତାକାଲି ଗୁଜରାଟ୍ରେ ଏହି ପର୍ବ ପାଳନ କରାଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ବୈଶାଖୀ ବିଷୁ ରୋଙ୍ଗାଲି ବିହୁ ନବବର୍ଷ ବୈଶାଖାଦି ଓ ପୁଥାଣ୍ଡୁ ପିରାପ୍ମ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ କୋବିନ୍ଦ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ଅମଳର ଏହି ପର୍ବ କୃଷକମାନଙ୍କର ହାଡ଼ଭଙ୍ଗା ପରିଶ୍ରମର ଏକ ଉହବ ଏହି ପର୍ବ ଭାରତର ସମୃଦ୍ଧ ଓ ବିବିଧ ସଂସ୍କୃତିର ସଙ୍କେତ ବହନ କରୁଥିବା ରାଷ୍ଟ୍ରପତି କହିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ନୂଆବର୍ଷ ଭାବେ ପାଳନ କରାଯାଉଥିବା ଏହି ପର୍ବ ଜୀବନର ଉତ୍ତମ ମାନକୁ ଆହୁରି ବୃଦ୍ଧି କରିବା ଲାଗି ସେ କାମନା କରିଛନ୍ତି

ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ଯାଉଥିବା ଗାଡ଼ିଟି ୱାନା ଅଞ୍ଚଳରେ ବନ୍ୟାରେ ଭାସିଯାଇଥିଲା

ସେମାନଙ୍କୁ ଖୋଜାଖୋଜି ଚାଲିଛି ଏନ୍କେ ସମିଟ୍ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ କହିଛନ୍ତି ଏହି ବର୍ଷ ଶେଷ ସ୍ରଦ୍ଧା ଆପୋଷ ଗ୍ରହଣଯୋଗ୍ୟ ଏକ ରାଜିନାମା ପାଇଁ ଆମେରିକା ଯଦି ପ୍ରସ୍ତାବ ଦିଏ ତାହାହେଲେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ସହ ଶୀର୍ଷ ବୈଠକରେ ଯୋଗ ଦେବାପାଇଁ ତାଙ୍କର ଖୋଲା ମନୋଭାବ ରହିଛି ଉତ୍ତର କୋରିଆର ନାମକୁ ମାତ୍ର ସଂସଦର ଏକ ଅଧିବେଶନରେ ଉଦ୍ବୋଦନ ଦେଲାବେଳେ ଶ୍ରୀ କିମ୍ ଏହା କହିଛନ୍ତି ଉତ୍ତର କୋରିଆର ସରକାରୀ ସମ୍ଭାଦ ସଂସ୍ଥା ସେଣ୍ଟାଲ୍ ନ୍ୟଜ୍ ଏଜେନ୍ସି କହିଛି ଆମେରିକାର ଏକତରଫା ଦାବି ଯୋଗୁଁ ଫେବ୍ୟାରୀ ମାସରେ ଟ୍ରମ୍ପ୍ଙ୍କ ସହ ଶୀର୍ଷ ବୈଠକ ସଫଳ ହୋଇ ନ ଥିବା କିମ୍ କହିଛନ୍ତି କିନ୍ତୁ ଆମେରିକାର ରାଷ୍ଟ୍ରପତିଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି ତେଣେ ଆମେରିକା କହିଛି ସୀମିତ ନିରସୀକରଣ ପଦକ୍ଷେପ ପାଇଁ ଅଧିକ କଟକଣା ଛାଡ଼ ସକାଶେ ଉତ୍ତର କୋରିଆର ଦାବି ଯୋଗୁଁ ଶୀର୍ଷ ବୈଠକ ପଳପ୍ରଦ ହୋଇପାରି ନ ଥିଲା

ପ୍ରାଦେଶିକ ପୁଲିସ୍ କାର୍ଯ୍ୟନୁଷ୍ଠାନ ବାହିନୀ ମୁଖ୍ୟ ଫକିର ଅହନ୍ମଦ ନୁରିଙ୍କର ମଧ୍ୟ ମୃତ୍ୟୁ ଘଟିଛି ଯାଞ୍ଚ୍ ଘାଟିଗୁଡ଼ିକ ନିକଟରେ ଆତ୍କଘାତୀ କାର୍ ବୋମାଦ୍ୱାରା ବିସ୍ଫୋରଣ ପାଇଁ ଉଦ୍ୟମ କରାଯାଇଥିଲା ବ୍ୟାଡ୍ମିଣ୍ଟନ ଅଲମ୍ପିକ୍ ରୌପ୍ୟପଦକ ବିଜେତା ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି

କିଦାୟୀ ଶ୍ରୀକାନ୍ତ ଓ ସମୀର ବର୍ମା ମଧ୍ୟ ଗତକାଲି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ହାରିଯାଇଥିଲେ